ରାଜ୍ୟ କଂଗ୍ରେସ ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏହି ପ୍ରତିଶ୍ରତି ଦେଇଛି

ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ଏହି ଅବସରରେ ବିଜେଡ଼ି ସରକାରକ ସେ ତୀବ୍ର ସମାଲୋଚନା କରିଛନ୍ତି

ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବାକୁ ମନା କରିଦେଇଛନ୍ତି

ଏହା ସହିତ ଉପବାଚସ୍ୱତି ସାନନ ମାରାଣିଙ୍କର ଟିକେଟ୍ ମଧ୍ଧ କଟିଛି

ତିନି କଣ ବିଧାନଭା ନିର୍ବାଚନ ଲତୁଥିବା ବେଳେ ଅନ୍ୟ ତିନି ଜଶ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି

ତେବେ ଧର୍ମଶାଳା ଏବଂ ତିର୍ଭୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ବଦଳ କରାଯାଇଛି